ଆସନ୍ତାକାଲି ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସରକାରୀ ଯୋକ୍କନାରେ ଆସ୍ବଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ କଲା ବିଜେପି ବିଜେପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିଶ୍ରତିବଦ୍ଧ ବୋଲି କହିଲା ବିଜେଡି

ଅନ୍ୟପକ୍ଷରେ ବିଜେଡି ପକ୍ଷର୍ ବିଜେପୁର ଉପନିର୍ବାଚନ ପାଇଁ ଅନୁଷ୍ଠିତ ସାମ୍ଭାଦିକ ସମ୍ଭିଳନୀରେ ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ ଆଚାର୍ଯ୍ୟ କହିଛନ୍ତି ବିଜେପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିଶ୍ରତିବଦ୍ଧ

ପରେ କେନ୍ଦ୍ରମନ୍ତୀ 'ସ୍ୱଛତା ହିଁ ସେବା' ଏବଂ ଫିଟ୍ ଇଣ୍ଣିଆ ସାଇକେଲ ର୍ୟାଲି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ

ପ୍ରଥମ ଟ୍ରେନ ଭୁବନେଶ୍ୱରରୁ କୋରାପୁଟ ଓ ଦ୍ୱିତୀୟ ଟ୍ରେନଟି ପୁରୀରୁ ସମ୍ୟଲପୁର ଅଭିମୁଖେ ଯାତ୍ରା କରିବ

ସମ୍ୟଲପୁର ଗାମୀ ଟ୍ରେନଟି ପୁରୀରୁ ବାହାରି ଭୁବନେଶ୍ୱର ଢେଙ୍କାନାଳ ଦେଇ ସମ୍ମଲପୁରରେ ପହଞ୍ ବ

ଏହା ସହ ଏ ବିଷୟରେ ତୁରନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅବଗତ କରାଇବାକୁ ଶ୍ରୀ ଷଡଙଙୀ ଚିଠିରେ ଲେଖୁଛନ୍ତି

ଏହି ସମ୍ମିଳନୀକୁ କମ୍ରେଡ ଦେବଞ୍ଞନ ଚକ୍ରବର୍ଉୀ ଉଦ୍ଘାଟନ କରିଥିଲେ

ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଶାପଡ଼ିଛି

ଚିକ୍କାର ଶୁଶି ଲାଇଫ୍ ଗାର୍ଡ୍ ସେମାନଙ୍କୁ ଉଦ୍ଧାର କରିଥିଲେ